ବର୍ଉମାନ ବନ୍ୟା ପରିସ୍ରିତିରେ ସାମାନ୍ୟ ସୁଧାର ଆସିଛି

ହେଲେ ମହାନଦୀର ବନ୍ୟା ପାଇଁ ଯାଜପୁର ଦେଇ ପ୍ରବାହିତ ତାର ଶାଖା ନଦୀ ଗେଙ୍ଗୁଟି ଓ ବିରୂପା ରେ ବନ୍ୟାଜଳ ବଢିବାରେ ଲାଗିଛି

ବିନିକାର ଗୁଲାପଡା ସହ ଉଲୁଖା ବ୍ଲକର ଏସ ପତ୍ରାପାଲି ପଞାୟତର ଲମତୁଲ ବୀରମହାରାଜପୁର ବ୍ଲକର ଆପଟ ନୂଆଁଗଡ ନୂଆଁପାଲି ବୁରୋଘାଟ କେଲଗାଁ କେଉଟିପାଲି କୁଞ୍ଞାମହୁଲ ଓ ଠାକୁରପୁର ପରି ଗାଁଗୁଡିକରେ ବନ୍ୟା ଦୁର୍ଗତଙ୍କ ସମସ୍ୟା ଲାଗି ରହିଛି

ଏବେ ବି ନଦୀକୁଳିଆ ହେକୁର ହେକୁର ଚାଷଜମି ବଢିପାଣିରେ ବୁଡି ରହିଛି

ତେଣୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଇଛି

ସହର ଗୁଡିକୁ ଅଧିକ ପରିସ୍କାର ପରିଚ୍ଚନ୍ନ କରିବାରେ ପୌର ସଂସ୍ରାଗୁଡିକର କାର୍ଯ୍ୟକୁ ମୁଖ୍ୟମନ୍ତୀ ପ୍ରଶଂସା କରିଥିଲେ

ପୂର୍ବାପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ବଢାଯାଇଥିବାରୁ ବିଭିନୁ କିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ନୋଡାଲ ଅଫିସରଙ୍କ ତଦାରଖରେ ସ୍ୱତନ୍ତ ବସ୍ ଜରିଆରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ବ୍ୟବସ୍ତା ହୋଇଛି